ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ଆହତମାନଙ୍କୁ ଏଲ୍ଏନ୍ଜେପି ଆର୍ଏମ୍ଏଲ୍ ଓ ହିନ୍ଦୁ ରାଓ ହସିଟାଲ୍ରେ ଭର୍ତ୍ତି କରାଯାଇଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିଓ୍ବାଲ୍ ଘଟଣା ପରିଦର୍ଶନ ପରେ କେନ୍ଦ୍ରୀୟ ଦିଲ୍ଲୀର ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଘଟଣା ଉପରେ ତଦନ୍ତ କରି ଏକ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

୍ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମମନ୍ତ୍ରଦ ଦୂର୍ଘଟଣା ପାଇଁ ଗଭୀର ଶୋକବ୍ୟକ୍ତ କରିଛନ୍ତି

ଇତିମଧ୍ୟରେ ଦିଲ୍ଲୀ ପୋଲିସ ଆକି ସକାଳେ ଅନାଜମଣ୍ଡି ଅଞ୍ଚଳ ସ୍ଥିତ ଯେଉଁ କୋଠାରେ ଅଗ୍ରିକାଣ୍ଡ ଘଟିଥିଲା ତା'ର ମାଲିକଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁକ୍କୁ କରିବା ପରେ ତାଙ୍କୁ ଗିରଫ କରିଛି ପ୍ରେକ୍ ଉତ୍କଳ ୟୁନିଭର୍ସିଟି ସମାଜର ଅବହେଳିତ ବର୍ଗଙ୍କୁ ସଶକ୍ତ କରିବା ଦିଗରେ ଛାତ୍ର ଏବଂ ଶିକ୍ଷକମାନେ ସମ୍ଭେଦନଶୀଳ ହେବା ଉଚିତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସମାଜକ୍ତ ସଶକ୍ତ କରିବାରେ ଶିକ୍ଷା ହେଉଛି ସର୍ବୋକୃଷ୍ଟ ସାଧନ ରାଷ୍ଟ୍ରପତି କହିଛନ୍ତି ଶୈକ୍ଷିକ ସଂସ୍ଥାଗୁଡ଼ିକ ସେହିସବୁ କ୍ଷେତ୍ରରେ ଗବେଷଣାରତ ରହିବା ଉଚିତ ଯେଉଁ କ୍ଷେତ୍ର କେବଳ ଯେ ନୃତନ ଜ୍ଞାନର ଭିତ୍ତିଭୂମି ପ୍ରସ୍ତତି କରିବ ତାହା ନୃହେଁ ବରଂ ମାନବ ସମାଜକ୍ତ ଦୀର୍ଘସ୍ଥାୟୀ କରିବା ପାଇଁ ଆବଶ୍ୟକ ଜ୍ଞାନର ଭିଭିଭୂମି ପ୍ରସ୍ତୁତ କରିପାରିବ ଶ୍ରୀ କୋବିନ୍ଦ କହିଛନ୍ତି ସମଗ୍ର ବିଶ୍ୱ ଭାରତର ପ୍ରାଚୀନ ଶିକ୍ଷାଦାନ ବ୍ୟବସ୍ଥାର ଥିବା ପ୍ରାଚୁର୍ଯ୍ୟ ଆଡକୁ ଆକୃଷ୍ଟ ହେବା ଆରମ୍ଭ କରିଛି ଏହି ଧାରାକୁ ପରିବ୍ୟାପ୍ତ କରିବା ଦିଗରେ ବିଶ୍ୱବିଦ୍ୟାଳୟ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏ କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ରାଷ୍ଟ୍ରପତି କହିଛନ୍ତି ହିଂସା ଅସହିଷ୍ଟ୍ରତା ଓ ସଂଘର୍ଷର ଏହି ବାତାବରଣ ମଧ୍ୟରେ ଯେଉଁ ଆଦର୍ଶ ଓ ମୂଲ୍ୟବୋଧ ପାଇଁ ଗାନ୍ଧିଜୀ ଆଜୀବନ ସଂଗ୍ରାମ କରିଥିଲେ ସେହି ଆଦର୍ଶକୁ ସମସ୍ତଙ୍କୁ ବିଶେଷକରି ଯୁବାବର୍ଗଙ୍କୁ ସ୍କରଣ କରାଇ ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ ପୂର୍ବରୁ ଆଜି ପୂର୍ବାହ୍ନରେ ଶ୍ରୀ କୋବିନ୍ଦ ପାଇକ ବିଦ୍ରୋହ ସ୍କାରକୀର ଶିଳାନ୍ୟାସ କରିଥିଲେ

ଆଜି ଗୁଆହାଟୀଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ମୁଖପାତ୍ର ରୂପମ୍ ଗୋସ୍ୱାମୀ ଓ ଡକ୍ଟର ନୁମଲ୍ ମୋମିନ୍ କହିଛନ୍ତି ଆସାମ ଚୁକ୍ତି ପାଳନ କରିବା ପାଇଁ ଦଳ ପ୍ରତିଶ୍ରୁତିବଦ୍ଧ

ନାଗରିକତା ସଂଶୋଧନ ଆଇନ ଆଳରେ କିଛି ଲୋକ ଆସାମର ଜନସାଧାରଣଙ୍କୁ ଭ୍ରମିତ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ଆସାମର ବହୁ ସଂଖ୍ୟକ ଛାତ୍ରଙ୍କୁ ଏହି ଆଇନ ବିରୁଦ୍ଧରେ ବିକ୍ଷୋଭ ପାଇଁ ପ୍ରେରିତ କରାଯାଉଛି ବୋଲି ଡକ୍ଟର ନୁମଲ ମୋମିନ୍ ଅଭିଯୋଗ କରିଛନ୍ତି ସେ କହିଛନ୍ତି ଏହା ଦ୍ୱାରା ତାଙ୍କର ଅଧ୍ୟୟନ ବାଧାପ୍ରାପ୍ତ ହେବ ଆସାମ ଜନସାଧାରଣଙ୍କ ସ୍ପାର୍ଥ ବିରୋଧୀ କୌଣସି କାର୍ଯ୍ୟ ବିଜେପି କରିବ ନାହିଁ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ଏହି ବିଲ୍ ମଞ୍ଜୁର ହୋଇଗଲେ ବହ୍ର ସଂଖ୍ୟାର ବାଂଲାଦେଶୀ ହିନ୍ଦ୍ର ଆସାମର ନାଗରିକ ପାଲଟିଯିବାର ଆଶଙ୍କା କରି ବ୍ରହ୍ମପୁତ୍ର ଉପତ୍ୟକା ସମେତ ଆସାମର କେତେକ ସଂଗଠନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଦିଶା ଏନଏଚଆରସି ଜାତୀୟ ମାନବାଧକାର ଆୟୋଗ ଟିମ୍ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ହାଇଦ୍ରାବାଦ ପ୍ରାଣୀ ଡାକ୍ତର ଦୃଷ୍କର୍ମ ଓ ହତ୍ୟା ଅଭିଯ୍ୟକ୍ତମାନଙ୍କ ଏନ୍କାଉଣ୍ଟର ମାମଲାର ତଦନ୍ତ କରିଛି

ସେମାନେ ବ୍ୟବଚ୍ଛେଦ ରିପୋର୍ଟର ଅଧ୍ୟୟନ କରିବା ସହିତ ସାଦ୍ନଗର ନିକଟସ୍ଥ ଚାଟନ୍ପଲ୍ଲୀର ଏନକାଉଣ୍ଟରସ୍ଥଳୀ ଗସ୍ତ କରିଛନ୍ତି

ଏହି ଏନକାଉଣ୍ଟର ଘଟଣା ଉପରେ ଆଗତ ଏକ ପିଟିସନରେ ହାଇକୋର୍ଟ କାଲି ଶୁଣାଣି କରିବେ

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ଧ ହୋଇଥିଲା ବହୁ ସଂଖ୍ୟାରେ ଜନସାଧାରଣ ପୋଲିସ କର୍ମୀ ଓ ପ୍ରଶାସନିକ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ ରାଜ୍ୟ ଶ୍ରମ ଓ ନିୟୋଜନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ୟ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ କମଲରାନୀ ବରୁନ୍ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି

ଆୟୋଜକ ଅଷ୍ଟ୍ରେଲିଆଠାରୁ ଗୋଲ ବ୍ୟବଧାନରେ ଭାରତ ଆଗରେ ରହି ଟୁର୍ଣ୍ଣାମେଣ୍ଟ ଜିତିବାରେ ସଫଳ ହୋଇଛି

ସ୍କାସ୍ରେ ଆଜି ଭାରତ ଗୋଟିଏ ସ୍ୱର୍ଣ୍ଣ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜପଦକ ଜିତିଛି ମହିଳା ବ୍ୟକ୍ତିଗତ ବର୍ଗରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟପଦକ ମିଳିଛି

ସେହିଭଳି ପୁରୁଷ ବ୍ୟକ୍ତିଗତ ସ୍ୱର୍ଦ୍ଧାରେ ଭାରତ ରୌପ୍ୟ ଓ ବ୍ରୋଞ୍ଜପଦକ ହାସଲ କରିଛି